ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଚାଲିଛି

ଆସନ୍ତାକାଲି ଶୀର୍ଷ ସମ୍ମିଳନୀ ଆରମ୍ଭ ହେବ ସମ୍ମିଳନୀର ଆୟୋଜକ ରାଷ୍ଟ୍ର ଆର୍ଜେଣ୍ଟିନା କୃଷି କ୍ଷେତ୍ରରେ ନିରନ୍ତର ଓ ଯଥାଯଥ ବିକାଶ ଉପରେ ଗୁରୁତ୍ୱ ଦେଉଥିବାରୁ ଏହା ଉପରେ ସହମତି ହାସଲ ପାଇଁ ଉଦ୍ୟମ କରାଯିବ

ମାଟିର ଉର୍ବରତା ରକ୍ଷା କରିବା ଓ ମୃତ୍ତିକା କ୍ଷୟ ରୋକିବା ପାଇଁ ଆର୍ଜେକ୍ଷିନା ଆଧୁନିକ କାରିଗରି ବିଦ୍ୟା ବଳରେ ଉତ୍ପାଦନ ବୃଦ୍ଧି କରିବାରେ ସମର୍ଥ ହୋଇଛି ତୈଳ ମୂଲ୍ୟରେ ଅସ୍ଥିରତା ଯୋଗୁଁ ଭାରତର ଅର୍ଥନୀତି ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଉହ୍ଚାପନ କରିବେ ଡିଜିଟାଲ୍ ବିପ୍ଲବ ଓ ସ୍କିଲ୍ ଇଣ୍ଡିଆ ଆଦି କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରାଯିବ ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ଏକ ବୃହତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବେ ଯେଉଁଠି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଜର୍ମାନ୍ ଚାନ୍ସେଲର ଅଞ୍ଜେଲା ମର୍କେଲ୍ ଜାତିସଂଘ ମହାସଚିବ ଆଙ୍କୋନିଓ ଗୁଟରେସ୍ ଓ ଅନ୍ୟାମାନେ ମଧ୍ୟ ଉପସ୍ଥିତ ରହିବେ ବ୍ରିକ୍ସ ସରକାରୀ ଓ ରାଷ୍ଟ୍ର ମୃଖ୍ୟମାନଙ୍କ ସହ ମଧ୍ୟ ଶ୍ରୀ ମୋଦି ବୈଠକ କରିବେ ବୋଲି ଶ୍ରୀ ରଞ୍ଜନ ସ୍ଚଚନା ଦେଇଛନ୍ତି ଜେଟଲୀ କିଡିପି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ କିଡିପି ତଥ୍ୟ ଭାରତୀୟ ଅର୍ଥନୀତିର ସ୍ୱଷ୍ଟ ଛବି ସେ କହିଛନ୍ତି ନୂଆ ଜିଡିପି ତଥ୍ୟଗୁଡ଼ିକ ଅଧିକ ଆର୍ଥିକ କ୍ଷେତ୍ର ଉପରେ ତର୍କମା କରାଯାଇଛି ଏବଂ ଏହି ତଥ୍ୟଗୁଡ଼ିକ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ପରିଚାୟକ ପ୍ରଦାନ କରିବେ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ନୃଆ କିଡିପି ତଥ୍ୟର ବିଶ୍ୱସନିୟତା ଉପରେ କଂଗ୍ରେସର ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ଜେଟଲୀ କହିଛନ୍ତି ଏହି ତଥ୍ୟଗୁଡ଼ିକୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ଘରମ୍ ସ୍ୱାଗତ କରିଛନ୍ତି ଏବଂ ୟୁପିଏ ସରକାରଙ୍କ ଆର୍ଥିକ ପୁନର୍ଗଠନ ପଦକ୍ଷେପଗୁଡ଼ିକ ଦ୍ୱାରା କିଡିପି ହାର ବୃଦ୍ଧି ପାଇଥିବା ସେ କହିଛନ୍ତି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ କିଡିପି ତଥ୍ୟ ସମ୍ପର୍ଣ୍ଣ ରୂପେ ସମଷ୍ଠିଗତ ଅଭିବୃଦ୍ଧି ଫଳାଫଳ ଉପରେ ଆଧାରିତ ବୋଲି ଶ୍ରୀ ଜେଟଲୀ ମତ ଦେଇଛନ୍ତି ଜେଟ୍ଲୀ ହେଲ୍ଥ୍ କେୟାର୍ ଅର୍ଥମନ୍ତୀ ଅରୁଣ ଜେଟ୍ଲୀ କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଜିଏସ୍ଟି ଭଳି ସଂଘୀୟ ଡାଞ୍ଚା ପ୍ରବର୍ତ୍ତନ କରିବାର ଆବଶ୍ୟକତା ରହିଛି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 ଶ୍ରୀ ଜେଟ୍ଲୀ କହିଛନ୍ତି ରୋଗୀମାନେ ସେମାନଙ୍କର ଅଧିକାର ଓ ଚିକିତ୍ସା ସ୍ରବିଧା ସଂକ୍ରାନ୍ତରେ ସଚେତନ ହୋଇଥିବାରୁ ଆୟୁଷ୍କାନ ଭାରତ ଯୋଜନା ସଫଳ ହେବ ଏବଂ ଦେଶରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ତି ଘଟିବ

ଭୋଟ ଗଣତି ଆରମ୍ଭ ହୋଇଯାଇଛି ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଫଳାଫଳ ଜଣାପଡ଼ିବ ଷଷ୍ଠ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଡିସେମ୍ବର ପହିଲା ତାରିଖରେ ହେବ

କୋର୍ଟ ପକ୍ଷରୁ ଏକ ସ୍ୱଷ୍ଟିକରଣରେ କୁହାଯାଇଛି ସର୍ବୋଚ୍ଚ ବୟସସୀମା ଧାର୍ଯ୍ୟ କରିବା ପାଇଁ ସିବିଏସ୍ଇ ର ଚ୍ଚଡ଼ାନ୍ତ ନିଷ୍କଭି ଏଥିପାଇଁ କାର୍ଯ୍ୟକାରୀ ହେବ ନିଟ୍ ପରୀକ୍ଷା ପାଇଁ ଆବେଦନ କରିବା ସମୟ ଆସନ୍ତାକାଲିଠାରୁ ଆଉ ସପ୍ତାହକ ପର୍ଯ୍ୟନ୍ତ ସୁପ୍ରିମ୍କୋର୍ଟ ବଢ଼େଇ ଦେଇଛନ୍ତି

ମେଡିକାଲ୍ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ ନିଟ୍ ପ୍ରବେଶିକା ପରୀକ୍ଷା ଦେବାକୁ ବୟସସୀମା ବୃଦ୍ଧି କରିବା ସକାଶେ ଭାରତୀୟ ଭେଷଜ ପରିଷଦର ନିଷ୍ପତ୍ତି ସପକ୍ଷରେ ସୁପ୍ରିମ୍କୋର୍ଟ ଏହି ରାୟ ଦେଇଛନ୍ତି ଦେଶରେ ଅଧିକ ଡାକ୍ତରମାନଙ୍କ ଆବଶ୍ୟକତା ଦୂଷ୍ଟିରୁ ନିଟ୍ ପରୀକ୍ଷା ପାଇଁ ବୟସସୀମା ବୃଦ୍ଧି କରିବା ସକାଶେ ପୂର୍ବରୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ

ବିଜେପି ଶାସିତ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା କଲ୍ୟାଣମ୍ରଳକ ଅନେକ କାର୍ଯ୍ୟକ୍ରମକୁ ଇସ୍ତାହାରରେ ସାମିଲ କରାଯାଇଛି

ପାୱାର୍ ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର୍ ଘର୍ ଯୋଜନା ସୌଭାଗ୍ୟ ଅଧୀନରେ ଆଉ ଆଠଟି ରାଜ୍ୟର ପ୍ରତ୍ୟେକ ଘରକୁ ଶତକଡ଼ା ଶହେ ଭାଗ ବିଦ୍ୟତ୍ ଯୋଗାଣ ସଂପ୍ରର୍ଣ୍ଣ ହୋଇଛି ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ ତ୍ରିପୁରା ବିହାର ଜାମ୍ମୁ କାଶ୍ମୀର ମିଳୋରାମ୍ ଶିକିମ୍ ତେଲଙ୍ଗାନା ଓ ପଣ୍ଟିମବଙ୍ଗ ରହିଛି

ଏମ୍ଏଚ୍ଏ କେନ୍ଦ୍ରୀୟ ସଶସ୍ତ ବାହିନୀରେ ନିଯୁକ୍ତି ପାଇଁ ଗୋର୍ଖା ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କନଜାତି ସମ୍ପ୍ରଦାୟର ପ୍ରାର୍ଥୀମାନଙ୍କ ସକାଶେ ଉଚ୍ଚତା ନିୟମରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂଶୋଧନ କରିଛନ୍ତି

ଗତକାଲି ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବନ୍ଦ ରହିଥିଲା

ନ୍ୟୁଜିଲାଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ କାରି ରହିଛି ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ପୁଲ୍ ବି ମ୍ୟାଚ୍ରେ ଅଷ୍ଟ୍ରେଲିଆ ନୂଆକରି ବିଶ୍ୱକପ୍ରେ ଭାଗ ନେଉଥିବା ଆୟରଲାଣ୍ଡକୁ ଭେଟୁଥିବା ବେଳେ ଇଂଲଣ୍ଡ ଚୀନ୍ ମଧ୍ୟରେ ମୁକାବିଲା ହେବ ଆୟୋଜକ ଭାରତ ଆସନ୍ତା ରବିବାର ଦିନ ବେଲ୍ଜିୟମ୍କୁ ଭେଟିବ